ଓଡ଼ିଶା ସମେତ ପଣ୍ଟିମବଙ୍ଗ ବିହାର ଓ ଝାଡ଼ଖଣ୍ଡକ୍ ନେଇ ଏହି ପ୍ରର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଗଠିତ ହୋଇଛି କେଦ୍ର ସ୍ୱରାଷ୍ଟମନ୍ତୀ ଅମିତ ଶାହା ଏହି ବୈଠକରେ ଅଧ୍ଧକ୍ଷତା କରିବେ ଆୟୋଜନକାରୀ ରାକ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ପରିଷଦର ଉପାଧ୍ଘକ୍ଷ ଅଛନ୍ତି

ପରିଷଦର ସଦସ୍ୟଭାବେ ଏହିସବୁ ରାଜ୍ୟର କ୍ୟାବିନେଟ୍ ମନ୍ତୀ ମୁଖ୍ୟଶାସନ ସଚିବ ଓ ବରିଷ ଅଧିକାରୀମାନେ ଯୋଗଦେବେ

ସର୍ବଧର୍ମ ସମନ୍ୱୟ ଲକ୍ଷ୍ୟ ନେଇ ଏହି ପାଖି ବିଭିନ୍ନ ମନ୍ଦିର ମସ୍ଜିଦ୍ ଚର୍ଚ ଓ ଗୁରୁଦ୍ୱାର ବିକାଶ ଲାଗି ଖର୍ଚ କରାଯିବ ପ୍ରତ୍ୟେକ ଧାର୍ମିକ ସ୍ଚଳପାଇଁ ଏକକୋଟି ଟଙ୍ଙା ଲେଖାଏଁ ପ୍ରଦାନ କରାଯିବ

ତେବେ ଉନ୍ନତ ଯୋଗାଯୋଗ ସରକାରଙ୍କ ପ୍ରଶୀତ ବହୁବିଧ କଲ୍ୟାଣକାରୀ ଯୋଜନା ଓ ଏ ସମ୍ମର୍କରେ ଜନସାଧାରଣଙ୍କ ସଚେତନତା ସେମାନଙ୍କୁ ହିଂସାକାଣ୍ଡରୁ ବିରତ କରାଇ ଦେଶ ଗଠନମୂଳକ କାର୍ଯ୍ୟରେ ବ୍ରତୀ କରାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି